ସମୁଦ୍ର ସେତୁ କାର୍ଯ୍ୟକ୍ରମ ଅନୁସାରେ ବିଦେଶରେ ଅଟକି ରହିଥିବା ଲୋକମାନଙ୍କୁ ଜଳପଥ ଦେଇ ଅଣାଯାଉଛି

ପିଏମ୍ ମୋଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଷ୍ଟିନର ମୁକାବିଲା ପାଇଁ ସମନ୍ୱିତ ଉଦ୍ୟମ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସଂସ୍କୃତି ମନ୍ତ୍ରଣାଳୟ ଆନ୍ତର୍ଜାତିକ ବୌଦ୍ଧ ମହାସଂଘ ସହ ମିଳିତ ଭାବେ ଏକ ଭର୍ଟୁଆଲ୍ ପ୍ରାର୍ଥନା ସଭାର ଆୟୋଜନ କରିଥିଲା

ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ସାମୃହିକ ଉଦ୍ୟମ କରିବାକୁ ସେ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କର ବାଶୀଗୁଡ଼ିକୁ ସ୍କରଣ କରି ସେଗୁଡ଼ିକର ସାର୍ବଜନୀନ ପ୍ରାସଙ୍ଗିକତାକୁ ଉଲ୍ଲେଖ କରିଛନ୍ତି ମାନବସେବା ପ୍ରଦାନ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ସେ କହିଛନ୍ତି ଭାରତ ପ୍ରତ୍ୟେକ ଦେଶକୁ ସେବା ମନୋଭାବ ନେଇ ସହଯୋଗର ହାତ ବଢ଼ାଇବ ସୁରକ୍ଷିତ ରହି ଅନ୍ୟମାନଙ୍କର ସେବା କରିବାକୁ ସେ ତାଙ୍କର ବାର୍ତ୍ତାରେ ନିବେଦନ କରିଛନ୍ତି ଇଣ୍ଡିଆ ଆସିଷ୍ଟାନୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିନ୍ତି ଭାରତ ବିଶ୍ୱର ଅନ୍ୟଦେଶଗୁଡ଼ିକୁ ସହାୟତା କରିବା ପାଇଁ ଅହରହ କାର୍ଯ୍ୟ କରୁଛି ଓ ଏହାକୁ ଭବିଷ୍ୟତରେ ଜାରି ରଖିବ ସେ କହିଛନ୍ତି କ୍ଲାନ୍ତ ହୋଇ ରହିଯିବା କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ ଓ କୋଭିଡ୍ ନାଇଷ୍ଟିନ୍ ଭଳି ବିଶ୍ୱବ୍ୟାପି ବିପଭିକୁ ହରାଇବାକୁ ହେଲେ ଆମ ସମସ୍ତଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ପ୍ରଧାନମନ୍ତ୍ରୀ ବୁଦ୍ଧପୂର୍ଣ୍ଣିମା ଅବସରରେ ଏକ ଅନ୍ଲାଇନ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି

ଭାରତ ଏହିଭଳି ସଂଯମ ସହ ସମଗ୍ର ମାନବ ଜାତିର କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଅଶ୍ୱଗନ୍ଧା ଜଷ୍ଟିମଧୁ ଗୁଡୁଚି ଓ ପିପଳୀର ମିଶ୍ରଣରେ ଏକ ଆୟୁର୍ବେଦିକ ଔଷଧର ପରୀକ୍ଷା କରାଯିବ ଆୟୁଷ ମନ୍ତ୍ରଣାଳୟ ସ୍ପାସ୍ଥ୍ୟ ମନ୍ତ୍ରଣାଳୟ ଓ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ବିଜ୍ଞାନ ଶିଳ୍ପ ଗବେଷଣା ମାଧ୍ୟମରେ ଏହି ଅଧ୍ୟୟନ କରାଯିବ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ ଓ ସ୍ନାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ସହ ଏହି ଗବେଷଣାର ଶ୍ରଭାରମ୍ଭ କରିଛନ୍ତି

ଏହି ରେଳ କୋଚ୍ଗୁଡ଼ିକୁ କୋଭିଡ୍ ନାଇଷ୍ଟିନ୍ରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଥିବା ବ୍ୟକ୍ତି କିମ୍ବା କୋଭିଡ୍ ନାଇଷ୍ଟିନ୍ର ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ରହିବା ପାଇଁ ବ୍ୟବହାର କରାଯିବ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ସଂକ୍ରମିତ ହୋଇଥିବାର ନିଶ୍ଚିତ ହୋଇଥିବା ରୋଗୀ ଓ ସଂକ୍ରମଣ ହୋଇଥିବାର ସନ୍ଦେହ କରାଯାଉଥିବା ରୋଗୀମାନଙ୍କୁ ଅଲଗା ଅଲଗା ରଖାଯିବ

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ନୋଡାଲ ଅଫିସରଙ୍କ ମାଧ୍ୟମରେ ରେଳବାଇ ନୋଡାଲ ଅଫିସରଙ୍କ ପାଖକୁ ସେମାନଙ୍କର ଆବେଦନ ପଠାଇବେ ଏହାପରେ ରେଳବାଇ ସେମାନଙ୍କୁ କୋଚ୍ ବଣ୍ଟନ କରିବେ

ଆଇସିଏମ୍ଆର୍ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ସହ ସେଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ପାଇଁ ଅହରହ କାର୍ଯ୍ୟ କରୁଛି

ସମୁଦ୍ର ସେତୁ କାର୍ଯ୍ୟକ୍ରମ ଅନୁସାରେ ବିଦେଶରେ ଅଟକି ରହିଥିବା ଲୋକମାନଙ୍କୁ ଜଳପଥ ଦେଇ ଅଣାଯାଉଛି

ମାଲେସ୍ଥିତ ଭାରତୀୟ ଦୂତାବାସ ସେହି ଲୋକମାନଙ୍କର ଦେଶାନ୍ତରଣ ପାଇଁ ସମସ୍ତ ସହଯୋଗ କରୁଛି ତୂରନ୍ତ ଡାକ୍ତରୀସେବା ଦରକାର କରୁଥିବା ବ୍ୟକ୍ତି ନିଯୁକ୍ତି ହରାଇଥିବା ବ୍ୟକ୍ତି ଓ ଅଟକି ରହିଥିବା ପର୍ଯ୍ୟଟକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଅଣାଯାଉଛି

ମାଳଦ୍ୱୀପ ବୈଦେଶିକ ମନ୍ତ୍ରଣାଳୟ କହିଛି ଭଡ଼ାରେ ଏକ ବିମାନରେ ସେହି ଲୋକମାନଙ୍କୁ ନିଆଯିବ ସେହି ବିମାନଟି ମାଲେରୁ ଆସି ନୂଆଦିଲ୍ଲୀରେ ଅବତରଣ କରିବ ଓ ସେହି ଲୋକମାନଙ୍କୁ ଧରି ମାଲେ ଅଭିମୁଖେ ଫେରିଯିବ ଇତିମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଃ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଲୋକମାନଙ୍କର ଦେଶାନ୍ତରଣ ଉପରେ ଆହୁରି ଅଧିକ କଟକଣା ଲାଗୁ କରିଛନ୍ତି

ଏହି ଗ୍ୟାସ୍ ନିର୍ଗମନ ହେବା ପରେ ବିଶାଖାପଟନମ୍ ଓ ଏହା ଆଖପାଖରେ ଅବସ୍ଥିତ ଗ୍ରାମଗୁଡ଼ିକରେ ଭୟର ଆତଙ୍କ ଖେଳିଯାଇଥିଲା ଲୋକମାନେ ସେମାନଙ୍କ ଘରୁ ଅନ୍ୟତ୍ର ଦୌଡ଼ିବାର ଦେଖିବାକୁ ମିଳିଥିଲା ଶହଶହ ଲୋକ ସେମାନଙ୍କର ଆଖି ପୋଡ଼ିବା ଓ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ କରିଥିଲେ ଜିଲ୍ଲାପାଳ ବିନୟ ଚାନ୍ଦଙ୍କ କହିବା ଅନୁସାରେ ଗ୍ୟାସ୍ ସଂସର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କେଜି ହସ୍କିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି

କାରଖାନା ଚତୁଃପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକର ଲୋକମାନଙ୍କୁ ନିରାପଦ ସ୍ଥାନକୁ ପଠାଯାଇଛି ସେମାନଙ୍କୁ ସେମାନଙ୍କର ମୁହଁକୁ ଓଦାକନା ଦ୍ୱାରା ଆବୃତ କରି ରଖିବା ପାଇଁ ପରାମର୍ଶ ଦିଆଯାଇଛି ଯାହାଫଳରେ ସେମାନେ ବିଷାକ୍ତ ଗ୍ୟାସ୍ ଆଘ୍ରାଣ କରିପାରିବେ ନାହିଁ ଇତିମଧ୍ୟରେ ରାଜସ୍ୱ ଓ ପୋଲିସ୍ ବିଭାଗ କର୍ମଚାରୀମାନେ ରିଲିଫ୍ କାମରେ ଲାଗିଯାଇଛନ୍ତି ଏହି ଦୁର୍ଘଟଣାର କାରଣ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ି ନାହିଁ ସ୍ଥାନୀୟ ଏମ୍ପି ଏମ୍ଭିଭି ସତ୍ୟନାରାୟଣ ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏନ୍ ଶ୍ରୀନିବାସ ରାଓ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି ସରକାରୀ ସ୍ବତ୍ରରୁ ମିଳିଥିବା ଖବର ଅନୁସାରେ କାରଖାନାର ଷ୍ଟାଇରିନ୍ ଗ୍ୟାସ୍ ଚାୟରରେ ଏହି ଦୁର୍ଘଟଣା ଘଟିଛି ପ୍ରଥମେ କାରଖାନାର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ପାଣି ସ୍ତ୍ରେ କରି ଗ୍ୟାସ୍ ନିର୍ଗମନକୁ ନିଷ୍କ୍ରିୟ କରିବାକୁ ପ୍ରଚେଷ୍ଟା କରିଥିଲେ କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ସେମାନଙ୍କ କ୍ଷମତାର ବାହାରେ ଥିଲା ବୋଲି କାରଖାନାର କର୍ମକର୍ତ୍ତାମାନେ କହିଛନ୍ତି ଷ୍ଟାଇରିନ୍ ହେଉଛି ଏକ ଜ୍ୱଳନଶୀଳ ତରଳ ପଦାର୍ଥ ଯାହାକୁ ପଲିଷ୍ଟାଇରିନ୍ ପ୍ଲାଷ୍ଟିକ୍ ଫାଇବର ଗ୍ଲାସ୍ ରବର ଓ ଲ୍ୟାଟେକ୍ ପ୍ରଭୃତି ଉତ୍ପାଦନ କରିବାରେ ବ୍ୟବହାର କରାଯାଇଥାଏ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ରୀ ବିଶାଖାପଟନମ୍ରେ ପହଞ୍ଚୁ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଗ୍ୟାସ୍ ନିର୍ଗମନ ଉପରେ ଦୁଃଖ ପ୍ରକାଶ କରିଛନ୍ତି ସେ ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ଶୋକବାର୍ତ୍ତା କଣାଇଛନ୍ତି ଓ ଅସୁସ୍ଥ ଲୋକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ପ୍ରଶାସନ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଥିବାର ରାଷ୍ଟ୍ରପତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି ଏକ ଟ୍ୱିଟ୍ କରି ଶ୍ରୀ ମୋଦି ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରତି ଦେଇଛନ୍ତି ପ୍ରଧାନମନ୍ତ୍ରୀ କାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷର ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ଶୋକବାର୍ତ୍ତା ପଠାଇଛନ୍ତି ଏହାକୁ ଏକ ଦୁଃଖଦ ଘଟଣା ଭାବେ ବର୍ଷ୍ଣନା କରି ଶ୍ରୀ ଶାହା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି